ଆଜି ମଧ୍ୟ ମ୍ରଖ୍ୟମନ୍ତୀଙ୍କ ସହ କଲେ ଆଲୋଚନା

ଏୟାର୍ ଇଣିଆର ସ୍ୱତନ୍ତ ବିମାନ ବାତ୍ୟାପାଇଁ ଅଟକି ରହିଥିବା ଯାତ୍ରୀଙ୍କୁ ନେଇ ଆଜି ଭୁବନେଶ୍ୱରରୁ ଦିଲ୍ଲୀ ଯାତ୍ରା କରିଛି

ଗତକାଲି ଫୋନିର ତାଣ୍ଡବ ଲୀଳା ପରେ ଆଜି ସେହି ସବୁ ଅଞ୍ଞଳଗୁଡ଼ିକ ଖାଁ ଖାଁ ଲାଗୁଛି

ଆକି ମଧ୍ୟାହୁ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ପୁରୀର ବିଭିନ୍ ରାସ୍ତାରେ ଗମନାଗମନ ସ୍ୱାଭାବିକ ହୋଇ ନ ଥିବା ସୂଚନା ମିଳିଛି

ସେହିପରି ବିଭିନ୍ନ ସ୍ଚାନରେ ବିଦ୍ୟୁତ୍ ଖୁକ୍କି ଉପୁଡ଼ି ରାସ୍ତା ଅବରୋଧ ହୋଇଥିଲା କଟକ ବାରବାଟୀ ଷ୍ଟାଡିୟମ୍ ରୋଡ଼୍ କ୍ୟାଷ୍ଟନ୍ମେଣ୍ଟ ରୋଡ୍ ମହାନଦୀ ରିଙ୍ଙ୍ ରୋଡ୍ ସିଡିଏ ଆଦି ଅଞ୍ଚଳରେ ଆକି ମଧ୍ଧାହୁ ସୁଦ୍ଧା ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକୁ ଯୁଦ୍ଧକାଳୀନ ଭିତିରେ କଟାଯାଇ ସାଧାରଣ ଯାତାୟତପାଇଁ ସୁବିଧା କରାଯାଇଛି

ବାରବାଟୀ ପଡ଼ିଆରେ ଭଙ୍ଗାକାଚ ଓ ଗଛ ଡାଳ ପଡ଼ିରହିଛି ଫନୀ ଯୋଗୁଁ ରାଜଧାନୀ ଭୁବନେଶ୍ୱର କଟକ ଓ ପୁରୀ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି

ସକାଳୁ ବିଭିନ୍ନ ସାହିରେ ଥିବା ନଳକ୍ପରେ ପାଣି ପାଇଁ ଲୋକଙ୍କର ଲମ୍ୟା ଧାଡ଼ି ଦେଖିବାକୁ ମିଳିଥିଲା ବିଭିନ୍ତ କିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍କୁଳୀ ଓ ଉଚ୍ଚସ୍ରାନରେ ରଖାଯାଇଛି ରିଲିଫ୍ ଯୋଗାଇ ଦିଆଯାଉଛି

ଶିକ୍ବାଞଳ ଓ ଅଙ୍ଗାରଗଡ଼ିଆ ଭୀମପୁରାଠାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି

ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି ଗ୍ରାମାଅଳକୁ ଯାନବାହାନ ସେବା ବ୍ୟାହତ ହେବା ସହିତ ବିଦ୍ୟୁତ୍ କାଟ୍ କରାଯାଇଛି

ଜିଲ୍ଲାର ବଅନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ଜନୈକ ମହିଳା ଅଚେତ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା

ବିଭିନ୍ନ ସ୍ସାନରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଷା ବନ୍ନ ରହିଛି ଗତକାଲି ରାତିରେ ଡେରାବିଶ୍ ବ୍ଲକ ଅନ୍ତର୍ଗତ ମନ୍ତୀପଡ଼ା ନୂଆଗାଁରେ ଜଣେ ମହିଳାଙ୍କ ଉପରେ ଗଛ ଡାଳ ଭାଙ୍ଗି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି

ଏନଡିଆରଏଫ ଓଡ୍ରାଫ ଟିମ ସହାୟତାରେ ଯୁଦ୍ଧ କାଳୀନ ଭିତିରେ ରାସ୍ତା ଅବରୋଧ କରିଥିବା ଗଛ ଗୁଡିକୁ ରାସ୍ତାରୁ ହଟାଯାଉଛି

ଏହାକୁ ଜବାନମାନେ ଜବତ କରିଥିବା ଇନନ୍ୱେପେକ୍କର ମନୋଜ କୁମାର ସିଂ ପ୍ରକାଶ କରିବା ସହ ଏହା ବିଏସଏଫ ପାଇଁ ଏକ ବଡ଼ ସଫଳତା ବୋଲି କହିଛନ୍ତି